ମାଡ୍ରାସ ଆଇଆଇଟିଠାରେ ଚାଲିଥିବା ଭାରତ ସିଙ୍ଗାପୁର ଛାତ୍ରଗୋଷ୍ଠୀର ଦ୍ୱିତୀୟ ହାକାଥନ୍ର ସମାବର୍ତ୍ତନ ଉହବରେ ସେ ଉଦ୍ବୋଧନ ଦେବେ

ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ସମର୍ପିତ ଉଦ୍ୟମ ଦ୍ୱାରା କିପରି ଆହ୍ୱାନମୂଳକ କାର୍ଯ୍ୟରେ ସଫଳତା ମିଳେ ତାହା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପ୍ରମାଣିତ କରିଛି ଏକ ସମ୍ବାଦ ସରବରାହ ସଂସ୍ଥା ସହ ସାକ୍ଷାତକାର ବେଳେ ଭାରତ ଦାୟିତ୍ୱରେ ଥିବା ୟୁନିସେଫ୍ର ପରିଚ୍ଛନ୍ନତା ବିଭାଗ ମୁଖ୍ୟ ନିକୋଲାସ୍ ଓଜ୍ବଟ୍ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି

ସ୍ୱଚ୍ଛ ଭାରତ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ହୋଇଛି ବୋଲି ସେ କହିଛନ୍ତି

ଚେନ୍ନାଇଠାରେ ଏକ ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଜୟ ଯବାନ ଜୟ କିଷାନର ମନ୍ତ୍ର ଦେଶକୁ ଦେଇଥିଲେ ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏଥିରେ ଜୟ ବିଜ୍ଞାନ ଯୋଡ଼ିଥିଲେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଏହାକୁ ଆହୁରି ପରିବର୍ଦ୍ଧିତ କରି ଜୟ ଯବାନ ଜୟକିଷାନ ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନର ସ୍କୋଗାନ ଦେଇଛନ୍ତି ଏଥିରୁ ଗବେଷଣା ଓ ଅନୁସନ୍ଧାନର ଗୁରୁତ୍ୱ ସ୍ୱଷ୍ଟ ବିଜ୍ଞାନ ପ୍ରଯୁକ୍ତି ସ୍ଥାପତ୍ୟ ଓ କଳା ଆଦି କ୍ଷେତ୍ରରେ ଯେଉଁ ଉନ୍ନତି ପରିଲକ୍ଷିତ ହୋଇଛି ଶ୍ରୀ ପୋଖରିଆଲ ସେଥିରେ ସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ମିଟିଂ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ଗତକାଲି ନୂଆଦିଲ୍ଲୀଠାରେ ଦଳର ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବାକୁ ଆଲୋଚନା ହୋଇଥିଲା ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଭାପତି ଅମିତ ଶାହା ଏବଂ ଅନ୍ୟ ବରିଷ୍ଣ ଦଳୀୟ ନେତାମାନେ ଯୋଗଦେଇଥିଲେ

ଏହି ରାସ୍ତା ଗାଜିଆବାଦର ଦସାରୁ ବାହାରି ହାପୁର ପର୍ଯ୍ୟନ୍ତ ଯାଇଛି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ଉଦ୍ଘାଟନ କରିବେ

ଉପର ଗଙ୍ଗା କେନାଲକୁ ଅତିକ୍ରମ କରିବା ପାଇଁ ଏକ ଅତ୍ୟାଧୁନିକ ସେତୁ ଏହି ରାସ୍ତାରେ ନିର୍ମାଣ କରାଯାଇଛି

ଦିଲ୍ଲୀ ସହ ପଶ୍ଚିମ ଉତ୍ତରପ୍ରଦେଶକୁ ଉତ୍ତମ ସଡ଼କ ସଂଯୋଗ ଯୋଗାଇଦେବାକୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ମନ୍ସୁନ୍ ଆଇଏମ୍ଡି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚାରିମାସିଆ ଦକ୍ଷିଣ ପୂର୍ବ ମୌସୁମୀ ପ୍ରବାହର ସମୟ ଆଜି ସରକାରୀ ଭାବେ ଶେଷ ହେଉଛି ତେବେ ଏହା ସତ୍ତ୍ୱେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଦେଶରୁ ଏହି ମୌସୁମୀବାୟୁ ପ୍ରତ୍ୟାହାରର ସମ୍ଭାବନା ନାହିଁ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମୟ ହୋଇଯାଇଥିଲେ ମଧ୍ୟ ଏଥର ମୌସୁମୀ ପ୍ରତ୍ୟାବର୍ତ୍ତନର କୌଣସି ଲକ୍ଷଣ ଦେଖାଯାଉନାହିଁ ରାଜସ୍ଥାନ ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହା ଏବେ ମଧ୍ୟ ସକ୍ରିୟ ରହିଛି ତେବେ ବିହାର ଓ ରାଜସ୍ଥାନର କେତେକ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବର୍ଷା ଲାଗିରହିଛି ଏବଂ ଏହା ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ଚଳିତବର୍ଷ ମୌସୁମୀ ଅପସାରଣରେ ଯେଉଁ ବିଳମ୍ବ ଘଟିବାକୁ ଯାଉଛି ତାହା ବୋଧହୁଏ ଏକ ନୂଆ ରେକର୍ଡ ସୃଷ୍ଟି କରିପାରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ବିହାର ପୂର୍ବ ଉଉରପ୍ରଦେଶ ଝାଡ଼ଖଣ୍ଡ ଗାଙ୍ଗେୟ ପଶ୍ଚିମବଙ୍ଗରେ ଗୁରୁବାର ପର୍ଯ୍ୟନ୍ତ ଅଧିକ ବର୍ଷାର ସମ୍ଭାବନା ରହିଛି ତେବେ ପଞ୍ଜାବ ମଧ୍ୟପ୍ରଦେଶ ଆଭ୍ୟନ୍ତରୀଣ ମହାରାଷ୍ଟ୍ର ଉତ୍ତର ଓଡ଼ିଶା ଗୁଜରାଟ ତ୍ରିପୁରା ମିଜୋରାମ ଓ ଲାକ୍ଷାଦ୍ୱୀପ ଆଦିରେ ଏବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି

ଭାରତୀୟ ବଂଶୋଭବମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଡକୁ ସଂପୂକ୍ତ ବ୍ୟକ୍ତିବିଶେଷ ପ୍ରବାସନ ଦପ୍ତରରେ ଦେଖାଇ ଯାତ୍ରା ସୁବିଧା ପାଇପାରିବେ ବୋଲି ଦୁବାଇଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି

ପୂର୍ବରୁ ଏହି କାର୍ଡକୁ ଦରିଆପାରି ଭାରତୀୟ ନାଗରିକ କାର୍ଡ ଓସିଆଇରେ ପରିଣତ କରିବାକୁ ପଡ଼ୁଥିଲା ଏବଂ ଆଜି ଏହାର ମିଆଦ ପୂରିଯାଉଛି ଯେଉଁ ବ୍ୟକ୍ତିମାନେ ଏହି କାର୍ଡ ପାଖରେ ରଖିଛନ୍ତି ସେମାନେ ନିଜନିଜର କାର୍ଡକୁ ପରିବର୍ତ୍ତନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି

ଦଳର ସଭାପତି ସୁଶ୍ରୀ ମାୟାବତୀଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି

ୟୁଏଇ ଗାନ୍ଧିକୟନ୍ତୀ ଦୁବାଇରେ ଏଥର ଗାନ୍ଧି ଜୟନ୍ତୀ ପାଳନ ଅବସରରେ ଚାରିକିଲୋମିଟର ବ୍ୟାପି ଏକ ଶାନ୍ତି ଓ ସହନଶୀଳତା ପଦଯାତ୍ରା ହେବ ଏଥିରେ ଏମିରେଟ୍ସର ବିଭିନ୍ନ ଦେଶର ନାଗରିକ ଯୋଗଦେବେ ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ସ୍ଥାନୀୟ ସମୁଦାୟ ଏବଂ କେତେକ ଦେଶର ସରକାର ମଧ୍ୟ ଏଥିରେ ସହଯୋଗ କରୁଛନ୍ତି ଦୁବାଇର ଜବିଲ୍ ପାର୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହାଛଡ଼ା ଗାନ୍ଧି ଭଜନ ଓ ଧ୍ୟାନ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହେବ ବୋଲି ଆୟୋକକମାନେ ନିଷ୍ପତ୍ତି ନେଇଛନ୍ତି ଏହାଛଡ଼ା ଦୂତାବାସ ପକ୍ଷରୁ ସଂଯୁକ୍ତ ଆରବ ଏମିରେଟ୍ସର ବିଭିନୁ ସ୍କୁଲ୍ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି

ବ୍ୟାଡମିଣ୍ଟନ ମାଲେରେ ଅନୁଷ୍ଠିତ ମାଳଦୀପ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତର କୌଶଲ ଧର୍ମମେର ପୁରୁଷ ସିଙ୍ଗିଲ୍ସ ଟାଇଟଲ୍ ଆଖ୍ୟା ବଜାୟ ରଖିଛନ୍ତି ସେ ସିରିଲ୍ ବର୍ମାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରିଛନ୍ତି

ଏହାର ପରବର୍ତ୍ତୀ ମ୍ୟାଚ୍ ଆସନ୍ତାକାଲି ଅନୁଷ୍ଠିତ ହେବ